ଆବଶ୍ୟକସ୍ତୁଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଅମ୍ଳଜାନ ପାଇଁ ଏକ ଅତିରିକ୍ତ ଗାଡ଼ି ରଖିପାରିବେ ବୋଲି କୁହାଯାଇଛି

ଏହି ବୈଠକରେ ବିଭିନ୍ ସେବାୟତ ନିଯୋଗର ପ୍ରତିନିଧି ଅଂଶ ଗ୍ରହଶ କରିଥିଲେ